ଏହି ଭୃତାଣୁର ବ୍ୟାପିବାର ଆଶଙ୍କା ନେଇ ଭାରତରେ କରୋନା ଭୂତାଣୁ ପାଇଁ ଅନେକ ସତର୍କତା ମୂଳକ ପଦକ୍ଷେପ ଗ୍ରହଶ କରାଯାଇଛି

ଜରୁରୀକାଳୀନ ସେବା ଆମ୍ଟୁଲାନ୍ବ ଷୀରଗାଡି ଆଦିର ଚଳାଚଳ ସ୍ୱାଭାବିକ ରହିବ

ପ୍ରତିଦିନ ଅପରାହୁରେ ଭାଷା ସାହିତ୍ୟ ସଂସ୍କୃତି ଓ ଐତିହ୍ୟର ଆଲୋଚନାସଭା ଓ ସାହିତ୍ୟ କବିତାରେ ଅବଦାନ ରଖିଥିବା କୃତି ଲେଖକଙ୍କୁ ସମ୍ମର୍ଦ୍ଧନା କରାଯାଇଥିଲା ଆଜି ଏହି ମହୋସ୍ବ ଉଦ୍ଯାପିତ ହେବ